ଏ ସଂପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଏହି ଜନଅଦାଲତ ଆୟୋଜନ କରି ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରଶ୍ନର ଜବାବ ମଗାଯିବ

ଏ ନେଇ ଗଠିତ ଟ୍ରିବ୍ୟୁନାଲ ଏହି ନିଷ୍ବଉି ନେଇଛନ୍ତି

ଏହି ମାମଲାରେ ଉଭୟ ରାଜ୍ୟ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠ ତଥ୍ୟ ପ୍ରମାଣ ସହିତ ଦାଖଲ କରିବାକୁ ମଧ୍ଧ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଛନ୍ତି କଷ୍ଟିସ୍ ଏଏମ୍ ଖାନ୍ଓ୍ୱିଲ୍କରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କର୍୍ ଛନ୍ତି

ବିଭିନ୍ନ ସ୍ଥାନରେ ପୂଜାମଣ୍ଡପ ନିର୍ମାଣ କରାଯାଇ ମା'ଙ୍କର ମୃଶ୍ମୟୀ ମୂର୍ଭିକୁ ପୂଜାକରାଯାଉଛି ଆକି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉଙ୍କର ରଥକାଠ ଅନୁକୂଳ ହେବ

ସମ୍ଲପୁର ଜିଲ୍ଲାପାଳ ସମର୍ଥା ବର୍ମା ବିଏମ୍ସି କମିଶନର ଭାବେ ନିଯୁକ୍ତ ହୋଇଛନ୍ତି

ଓଳାସୁଶୀ ମେଳା ଦେଖି ବାଇକ୍ରେ ଫେରୁଥିବା ଦୁଇଜଶ ଯୁବକଙ୍କର ଏକ ଟ୍ରକ୍ ସହ ଧକ୍କା ହୋଇଥିଲା

ତେବେ ଏ ନେଇ ତଦନ୍ତ ଜାରି ରହିଛି ବୋଲି ପୁଲିସ୍ କହିଛି ଆଦିବାସୀ ମେଳା ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଥିବା ଆଦିବାସୀ ମେଳା ଗତ ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି

ଆଦିବାସୀ ମହିଳା ସଶକ୍ତିକରଣ ବାର୍ତାକୁ ପ୍ରଚାର ଏବଂ ପ୍ରସାର କରିବା ଏହି ମେଳାର ଅନ୍ୟତମ ଆଭିମୁଖ୍ୟ ଥିଲା ଉଦ୍ଯାପନୀ ସମାରୋହରେ ଅନୁସୂଚିତ କାତି ଓ କନକାତି ବିକାଶ ମନ୍ତୀ ରମେଶ ଚନ୍ଦ ମାଝୀ ଏବଂ ସଂସଦ ସଦସ୍ୟ ଝିନ ହିକୁଙ୍ଙ ସମେତ ବିଭାଗୀୟ ଉଚ୍ଚପଦାଧିକାରୀ ଯୋଗ ଦେଇଥିଲେ

ଗତକାଲି ଏ ସଂପର୍କରେ ସୂଚନା ଦେଇ ମହାସଂଘ କହିଛି ଯେ ରାକ୍ୟର ସବୁ ତହସିଲ ଏବଂ ସବ୍ରେଜିଷ୍ଟର କାର୍ଯ୍ୟାଳୟ ସମ୍ମଖରେ ଏହି ଆନ୍ଦୋଳନ କରାଯିବ